ଛାତ୍ରଛାତ୍ରୀ ଓ ଯ୍ରବପିଢ଼ି ବିଶ୍ୱସ୍ତରର ନାଗରିକ ହେବା ପାଇଁ ପ୍ରୟାସ କରିବା ସହିତ ନିଜର ମ୍ଳଦ୍ଆକ୍ ସଦାସର୍ବଦା ମନେ ରଖିବା ଉଚିତ୍

ଉଚ୍ଚତର ଶିକ୍ଷା ଏବେ ନିର୍ଦିଷ୍କ ପାଠ୍ୟକ୍ରମ ମୁକ୍ତ ହୋଇପାରିଛି ଏବଂ ଏଣିକି ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମ ପରିବର୍ଭନର ସ୍ୱାଧୀନତା ପାଇ ପାରିବେ ବୋଲି ପ୍ରଧାନମନ୍ତୀ ମତ ଦେଇଛନ୍ତି ଏଥିସହ ଶ୍ରୀ ମୋଦି କହିଛନ୍ତି ଅନ୍ୱେଷଣ ବିଶ୍ଳେଷଣ ଏବଂ ପର୍ଯ୍ୟାଲୋଚନା ଭିଉିକ ଶିକ୍ଷା ଦେଶର ଶିକ୍ଷା ବ୍ୟବସ୍ତାକୁ ସୁଦୃତ୍ କରିପାରିବ

ଏହିସବୁ ଥାନାଗୁଡ଼ିକ ହେଲା ଖଖଗିରି ଅନୁଗୁଳ ଝାରସୁଗୁଡ଼ା ଭଞ୍ଚନଗର ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡି ଥାନା

ଏହି ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦୀ କହିଛନ୍ତି ବିଗତ ଶହେ ବର୍ଷର ଗୌରବମୟ ଇତିହାସକୁ ଭାରତର ହସ୍ତତ୍ତ ଏବଂ ହସ୍ତକଳା ଅଧିକ ଗରିମାମୟ କରିପାରିଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଉକ୍କଳର କଳାକୁ ମନେପକାଇ ଓଡ଼ିଶା ହସ୍ତତ୍ତର ପ୍ରକୃତ ଗନ୍ତାଘର ବୋଲି ବର୍ଣ୍ଣନା କରିଛନ୍ତି

ଏହାର ପ୍ରଭାବରେ ଝଡ଼ତୋଫାନ ସହ ବର୍ଷା ହୋଇପାରେ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି